ଚଳିତ ଶିକ୍ଷାବର୍ଷ ଶେଷ ସୁଦ୍ଧା ତାକୁ ସଂପୂର୍ଶ୍ର୍ଷ କରିବା ପାଇଁ ଦାବି କାଯାଇଛି

ଏବେ ସବୁଠାରେ କୁହାର ଭେଟ୍ ପର୍ବ କାରି ରହିଛି

ଗତକାଲି ରାସ୍ତା ଉପରେ ଗଣେଶ ପ୍ଜା ପାଳନ କରିଥିଲେ

ରାଷ୍ଟପତି ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି

ବିଭିନ୍ନ ମେଗା ପ୍ରକବ୍ବ ମାଧ୍ଧମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବାର ପଦକ୍ଷେପ ନିଆଯାଇଛି

ଦୁର୍ଘଟଣା ଷୋହଳ ନୟର ଜାତୀୟ ରାଜପଥ ଭଦ୍ରକ ନୂଆ ବସ୍ଷ୍ଟାଣ୍ ସମ୍ମୁଖରେ ଏକ ଗାଡ଼ି ଦୁର୍ଘଟଣାରେ ଜଣେ ଯୁବକର ମୃତ୍ଧୁ ଘଟିଛି

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଞଳରେ ଉତ୍ତେଜନା ଦେଖାଦେଇଛି

ଡାକ୍ତରଖାନାରେ ଡାକ୍ତର ମନସ୍ୱିନୀ ବାରିକ ନାମକ ଜଣେ ଡାକ୍ତରାଶୀ ଅତିଥି ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ

ପରେ ସେମାନେ ଏ ସଂପର୍କରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍କୁ ଖବର ଦେଇଥିଲେ ପୁଲିସ୍ ଘଟଣାସ୍ଚୁଳରେ ପହଞ୍ କବାଟ ଭାଙ୍ଗି ମୃତଦେହ କବତ କରିଥିଲା ଘଟଣାସ୍ଥଳରୁ ପୁଲିସ୍ ଏକ ଇଞେକ୍ସନ ସିରିଞ୍ ଜବତ କରିଛି ଦୁଇଭଉଣୀ ମୃତ ଅନୁଗୁଳ କିଲ୍ଲା କରପଡ଼ା ଥାନା ଅନ୍ତର୍ଗତ ଲେମ୍ଠୁତରାଇ ଗ୍ରାମରେ ଦୁଇ ଭଉଶୀ ନାଳରେ ବୁଡ଼ିଯାଇ ପ୍ରାଶ ହରାଇଛନ୍ତି ଦୁଇ ଭଉଶୀ ନାଳକୁ ଗାଧୋଇବା ନିମନ୍ତେ ଯାଇଥିବା ବେଳେ ବୁଡ଼ି ଯାଇଥିଲେ

ଗାଡ଼ିରୁ ଗୋରୁମାନଙ୍କୁ ସୁରକ୍ଷିତ ଅବସ୍କାରେ ପୁଲିସ୍ ଉଦ୍ଧାର କରି ତଦନ୍ତ କରୁଛି

ଏହାର ପ୍ରଭାବରେ ରବିବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସୟାବନା ରହିଛି

ଦକ୍ଷିଣ ଓଡିଶା ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଶିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି